ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶ୍ରଭ ଉଦ୍ଘାଟନ କରିବେ

ଏଗ୍ରିକଲ୍ଚର୍ ମିନିଷ୍ଟର୍ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର କୃଷକମାନଙ୍କର ସ୍ୱାର୍ଥରକ୍ଷା ନିମନ୍ତେ ବଦ୍ଧପରିକର ସେ କହିଛନ୍ତି ସରକାର ଆଲୋଚନା ମାଧ୍ୟମରେ କୃଷକମାନଙ୍କର ସମସ୍ତ ସମସ୍ୟା ସମାଧାନ କରିବା ନିମନ୍ତେ ପ୍ରସ୍ତୁତ ଅଛନ୍ତି

ଶ୍ରୀ ତୋମାର କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ପୂର୍ବଭଳି ଜାରି ରହିବ

ସୂଚନାଯୋଗ୍ୟ ଗତକାଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହିତ କୃଷକ ସଙ୍ଗଠନ ନେତାମାନଙ୍କ ସହ ପଞ୍ଚମ ପର୍ଯ୍ୟାୟ ଆଲୋଚନା ହୋଇଥିଲା ପୂର୍ବଭଳି ଏମ୍ଏସ୍ପି ଜାରି ରହିବ ଏବଂ ଏନେଇ କୃଷକମାନଙ୍କ ପ୍ରତି କୌଣସି ବିପଦ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ନୃତନ କୃଷିନୀତି ଉପରେ କୃଷକ ନେତାମାନେ ଉଠାଇଥିବା ବିଭିନ୍ନ ପ୍ରଶ୍ମର ସମ୍ଭାବ୍ୟ ସମାଧାନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି କୃଷକମାନେ ସେମାନଙ୍କର ଆନ୍ଦୋଳନ ଯଥାଶୀଘ୍ର ପ୍ରତ୍ୟାହାର କରିବାପାଇଁ କୃଷିମନ୍ତ୍ରୀ ଆଶା ପ୍ରକଟ କରିଚ୍ଚନ୍ତି

ଏହି ଅବସରରେ ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଡକ୍ଟର ଆମ୍ଭେଦକରଙ୍କ ଦେଶ ନିର୍ମାଣ ଅବଦାନର ସ୍କୃତିଚାରଣ କରାଯାଉଛି ନୂଆଦିଲ୍ଲୀସ୍ଥିତ ସଂସଦ ଭବନରେ ତାଙ୍କ ପ୍ରତିମୂର୍ତ୍ତିରେ ସଂସଦ ସଦସ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାବାସାହେବ ଡକ୍ଟର ବିଆର୍ ଆୟେଦ୍କରଙ୍କ ମହାପରିନିର୍ବାଣ ଦିବସ ଉପଲକ୍ଷେ ଗଭୀର ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ଡକ୍ଟର ଆମ୍ଭେଦ୍କର ଭାରତୀୟ ସମ୍ଭିଧାନର ନିର୍ମାତା ଥିଲେ ସେ ସମାଜରେ ସମାନତା ଏବଂ ନ୍ୟାୟ ପ୍ରଦାନ ପାଇଁ ସଦାସର୍ବଦା ସଂଗ୍ରାମରତ ଥିଲେ ଶ୍ରୀ କୋବିନ୍ଦ କହିଛନ୍ତି ଡକ୍ଟର ଆମ୍ବେଦକରଙ୍କ ଚିନ୍ତାଧାରା ଆଇନ ଶୃଙ୍ଖଳା ଅର୍ଥନୀତି ତଥା ଦେଶର ସର୍ବାଙ୍ଗୀନ ଉନ୍ନତି ଉପରେ ପର୍ଯ୍ୟବସିତ ଥିଲା ଡକ୍ଟର ଆମ୍ବେଦ୍କରଙ୍କ ଚିନ୍ତନ ତଥା ମାର୍ଗରେ ଦେଶବାସୀ ଅନୁପ୍ରାଣିତ ହେବାପାଇଁ ରାଷ୍ଟପତି ଦେଶର ପ୍ରତ୍ୟେକ ନାଗରିକଙ୍କୁ ଆହ୍ବାନ ଦେଇଛନ୍ତି ଆଜି ଚେନ୍ନାଇସ୍ଥିତ ରାଜଭବନଠାରେ ଅନୁଷ୍ଠିତ ଏକ ଉହବରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଡକ୍ଟର ବାବାସାହେବ ଆମ୍ପେଦ୍କରଙ୍କ ମହାପରିନିର୍ବାଣ ଦିବସ ଉପଲକ୍ଷେ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି ଉପରାଷ୍ଟ୍ରପତି ଶ୍ରୀ ନାଇଡ଼ୁଙ୍କ ସହ ତାମିଲନାଡ଼ୁ ରାଜ୍ୟପାଳ ବନ୍ୱାରିଲାଲ୍ ପୁରୋହିତ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାପରିନିର୍ବାଣ ଦିବସରେ ଡକ୍କର ବିଆର୍ ଆମ୍ବେଦକର୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ସେ ଟ୍ୱିଟ୍ କରି କହିଛନ୍ତି ବାବାସାହେବଙ୍କ ଚିନ୍ତାଧାରା କୋଟି କୋଟି ଲୋକଙ୍କୁ ସାମର୍ଥ୍ୟ ପ୍ରଦାନ କରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶପାଇଁ ସେ ଦେଖିଥିବା ସ୍ୱପ୍ନ ପ୍ରରଣ କରିବାପାଇଁ ଆମେ ପ୍ରତିଶ୍ରତିବଦ୍ଧ ଆଜି ବାବାସାହେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଶ୍ରଦ୍ଧାସୁମନ ଅର୍ପଣ କରି କହିଛନ୍ତି ବାବାସାହେବଙ୍କ ପଥ ଅନୁସରଣ କରି ନରେନ୍ଦ୍ର ମୋଦିଙ୍କ ସରକାର ଦୀର୍ଘ ଦଶନ୍ଧି ଧରି ଅବହେଳିତ ତଥା ବଞ୍ଚତ ଜନସାଧାରଣଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ କାର୍ଯ୍ୟ କରୁଛନ୍ତି ସେହିପରି ମହାରାଷ୍ଟ୍ର ରାଜ୍ୟପାଳ ଭଗତ୍ସିଂହ ଖୋଶିଆରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର୍ ଏନ୍ସିପି ସଭାପତି ଶରଦ୍ ପାୱାର୍ ଏବଂ ବିକେପି ନେତା ଦେବେନ୍ଦ୍ର ଫଡ଼୍ନବୀଶ୍ ମୁମ୍ୟାଇର ଦାଦର୍ସ୍ଥିତ ଚୈତ୍ୟଭୂମି ପରିଦର୍ଶନ କରିବା ସହିତ ବାବାସାହେବଙ୍କ ସ୍କୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି

ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ବାବାସାହେବ ଆମ୍ପେଦ୍କରଙ୍କ ଜୀବନ ସମାଜର ଗରିବ ପଛୁଆ ତଥା ବଞ୍ଚିତ ଲୋକମାନଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଉହର୍ଗୀକୃତ ଥିଲା ଡକ୍ଟର ଆମ୍ଭେଦ୍କର୍ଙ୍କ ଏହି ଚିନ୍ତାଧାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାକାର ହୋଇଛି

ଟିଭି ଗାଇଡ୍ଲାଇନ୍ ସ୍ଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ଘରୋଇ ଟେଲିଭିଜନ୍ ପ୍ରସାରଣକାରୀଙ୍କୁ ଭାରତୀୟ ବିଜ୍ଞାପନ ମାନକ ପରିଷଦର ନିର୍ଦ୍ଦେଶାବଳୀ ପାଳନ କରି ଅନ୍ଲାଇନ୍ ଗେମିଂ ଓ ଫାଣ୍ଟାସି ସ୍ୱୋର୍ଟସ୍ ସମ୍ପର୍କିତ ବିଜ୍ଞାପନ ପ୍ରଦର୍ଶନ ପାଇଁ ନିର୍ଦ୍ଦେଶାବଳୀ କାରି କରିଛି ନିୟମ ବହିର୍ଭୁତ କୌଣସି ପ୍ରକାରର ବିଜ୍ଞାପନ ପ୍ରସାରଣକ୍ର ବାରଣ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପ୍ରତିନିଧି ଏଏସ୍ସିଆଇ ନ୍ୟୁକ୍ ବ୍ରଡ୍କାଷ୍ଟର୍ସ ଆସୋସିଏସନ୍ ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ ଫାଉଶ୍ଡେସନ୍ ଭଳି ସଂସ୍ଥାଗୁଡ଼ିକର ପ୍ରତିନିଧିମାନଙ୍କ ସହ ଆଲୋଚନା ପରେ ଏହି ପଦକ୍ଷେପ ମନ୍ତ୍ରଶାଳୟ ପକ୍ଷରୁ ଗ୍ରହଣ କରାଯାଇଛି ଅନ୍ୟପକ୍ଷରେ ଭାରତୀୟ ବିଞ୍ଜାପନ ମାନକ ପରିଷଦ କହିଛି ଅନ୍ଲାଇନ୍ ଗେମିଂ କ୍ଷେତ୍ରରେ ଘୋଷଣାନାମା ପ୍ରଦର୍ଶନ କରାଯିବ ଯେଉଁଥିରେ କି ସେହି ଖେଳରେ ଆର୍ଥକ କ୍ଷତି ରହିଥିବା ଦର୍ଶାଯିବ

ଏହା ତାକମହଲ୍ ଆଗ୍ରା ଦୁର୍ଗ ସିକନ୍ଦର ଭଳି ପର୍ଯ୍ୟଟନ ସ୍ଥଳୀ ବ୍ୟତୀତ କେତେକ ରେଳ ଷ୍ଟେସନ୍ ଏବଂ ବସ୍ଷ୍ଟାଣ୍ଡ୍ ସହ ସଂଯୋଗ କରିବ

ଆଗ୍ରା ସହରକୁ ଗମନାଗମନ ବ୍ୟବସ୍ଥା କ୍ଷେତ୍ରରେ ଏହା ଆଧୁନିକ ବ୍ୟବସ୍ଥା ଭାବେ ବିବେଚିତ ହେବ

ଏହାଛଡ଼ା ବସ୍ଷ୍ଟାଣ୍ଡ କଲେଜ୍ ସ୍କୁଲ୍ ମାର୍କେଟ୍ ପ୍ଲେସ୍ ଏବଂ ପର୍ଯ୍ୟଟନ ସ୍ଥଳୀ ସହ ଏହି ପ୍ରକଳ୍ପ ସଂଯୋଗ ହେବ ଆସନ୍ତାକାଲିର ଉତ୍ସବରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ୍ ସିଂହ ପୁରୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି

ଏଥିରେ ଅଧିକ କମିଟି ପ୍ରକୋଷ୍ଠ ଓ ରାଜନୈତିକ ଦଳଗ୍ରଡ଼ିକର କାର୍ଯ୍ୟାଳୟ ସ୍ଥାନ ପାଇବ

ଆଜି କ୍ରମାଗତ ଭାବେ ନବମ ଦିନରେ ଦୈନିକ ଆରୋଗ୍ୟଙ୍କ ସଂଖ୍ୟା ଦୈନିକ ନ୍ନତନ ସଂକ୍ରମିତଙ୍କ ସଂଖ୍ୟାକ୍ ଅତିକ୍ରମ କରିଛି

ସେହିଗୁଡ଼ିକ ମଧ୍ୟରେ ଦିଲ୍ଲୀ ମହାରାଷ୍ଟ୍ର କେରଳ ପଣ୍ଟିମବଙ୍ଗ ହରିୟାଣା ରାଜସ୍ଥାନ ଆଦି ରହିଛି ବିଶେଷକରି କେନ୍ଦ୍ର ସରକାରଙ୍କ ତ୍ୱରିତ ପଦକ୍ଷେପ ଏବଂ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗୁଁ ଦେଶର ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି